ଚକ୍ୟାବିନେଟ ସଚିବ ରାଜ୍ଞୀବ ଗୌବା ଏହି ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାରମାନଙ୍କର ପ୍ରସ୍ତୁତି ଓ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଚ୍ଛନ୍ତି

ଏମାନେ ସମସ୍ତେ ଗୁନାର କଂଗ୍ରେସ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ଏହି ବିଧାୟକମାନଙ୍କୁ ବେଙ୍ଗାଲୁର ନିଆଯାଇଛି ବୋଲି କେତେକ ସୂତ୍ରରୁ ଖବର ମିଳିଛି ରାଜ୍ୟର ରାଜନୈତିକ ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ କମଲନାଥ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଭେଟିବାର ଅଳ୍ପସମୟ ପରେ ଏହି ବିଧାୟକମାନେ ନିଖୋଜ ହୋଇଯାଇଛନ୍ତି ମୁଖ୍ୟମନ୍ତ୍ରୀ ଗତକାଲି ବିଳମ୍ବିତ ରାତିରେ ଭୋପାଳରେ ପହଞ୍ଚ ମନ୍ତ୍ରିମଣ୍ଡଳର କରୁରୀ ବୈଠକ ଡକାଇଥିଲେ

ମଧ୍ୟପ୍ରଦେଶର ଜଙ୍ଗଲମନ୍ତ୍ରୀ ଉମଙ୍ଗ ସିଙ୍ଘାର କହିଛନ୍ତି ଯେ ମନ୍ଦ୍ରିମଣ୍ଡଳର ପୁର୍ନଗଠନ ପାଇଁ ସେ ଏବଂ ତାଙ୍କର ସହକର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି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 ଇତିମଧ୍ୟରେ ବିଜେପି ପକ୍ଷରୁ ଆଜି ସନ୍ଧ୍ୟାରେ ଏକ ବୈଠକ ଆହ୍ବାନ କରାଯାଇଛି ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଧାୟକ ଦଳର ନେତା ନିର୍ବାଚିତ ହେବାର ସମ୍ଭାବନା ରହିଛି

ସେମାନେ ସମସ୍ତେ କମଲନାଥ ସରକାରଙ୍କୁ ସମର୍ଥନ କରୁଛନ୍ତି ଜଣେ ବିଜେପି ଓ ଜଣେ କଂଗ୍ରେସ ସଦସ୍ୟଙ୍କ ମୃତ୍ୟୁ ଫଳରେ ଦୁଇଟି ଆସନ ଖାଲିପଡିଛି ବର୍ଦ୍ଧନ କରୋନା ମିଟିଂ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ଦିଗରେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯାଉଥିବା ବିଷୟ କେନ୍ଦ୍ର ସରକାର ଦେଶର ଜନସାଧାରଣଙ୍କୁ ଆଶ୍ୱାସନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏ ସମ୍ପନ୍ଧୀୟ ଏକ ସମନ୍ୱୟ ଓ ସମୀକ୍ଷା ବୈଠକ ପରେ ସାମ୍ବାଦିକମାନଙ୍କୁ ଏହା ଜଣାଇଛନ୍ତି ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବାପାଇଁ ପରିଚାଳନଗତ ପଦକ୍ଷେପ ଗ୍ରହଣ ଓ ପ୍ରସ୍ତୁତିର ସମୀକ୍ଷା କରାଯାଇଛି ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା ସମ୍ଭନ୍ଧରେ ଏହି ବୈଠକରେ ଆଲୋଚନା ହୋଇଛି ବୈଠକରେ ଦିଲ୍ଲୀ ଉପରାଜ୍ୟପାଳ ଅନିଲ୍ ବୈଜଲ୍ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ୍ ଓ ସମ୍ପୃକ୍ତ ମନ୍ତ୍ରଣାଳୟଗୁଡ଼ିକର ଅଫିସରମାନେ ଯୋଗ ଦେଇଥିଲେ ଡକ୍କର ହର୍ଷବର୍ଦ୍ଧନ ବିଭିନ୍ନ ବିଭାଗ ଓ ସଂସ୍ଥାଗ୍ରଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ପ୍ରତି ଗୁରୁତ୍ୱ ଆରୋପ କରିଛନ୍ତି ତାହା ମଧ୍ୟରେ ସଂକ୍ରମିତ ଲୋକମାନଙ୍କ ସଂସ୍ୱର୍ଶରେ ଆସୁଥିବା ଲୋକମାନଙ୍କୁ ଚିହ୍ନଟ କରିବା ସାମ୍ହିକ ପର୍ଯ୍ୟବେକ୍ଷଣ ଡାକ୍ତରଖାନାଗୁଡ଼ିକରେ ପୃଥକ୍ ୱାର୍ଡ଼ ସ୍ଥାପନ ପାଇଁ ପଦକ୍ଷେପ ଓ ଭୂତାଣ୍ରର ବିପଦ ସଂକ୍ରାନ୍ତରେ ସଚେତନତା ସୃଷ୍ଟି ପ୍ରଭୂତି ଅନ୍ତର୍ଭକ୍ତ ପରିସ୍ଥିତିର ରୀତିମତ ତଦାରଖ କରିବାକ୍ ସେ ଦିଲ୍ଲୀ ଉପରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖା ଅଭାବ ସଂକ୍ରନ୍ତରେ ମନ୍ତ୍ରୀ କହିଛନ୍ତି ସୁସ୍ଥ ବ୍ୟକ୍ତିମାନଙ୍କୁ ମୁଖା ବ୍ୟବହାର କରିବାର କୌଣସି ଆବଶ୍ୟକ ନାହିଁ କେବଳ ଯେଉଁମାନେ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି ସେହିମାନେ ହିଁ ମୁଖା ବ୍ୟବହାର କରିବେ ସାମ୍ବାଦିକମାନଙ୍କ ସହ କଥାବାର୍ଭାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ କହିଛନ୍ତି କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବାପାଇଁ ସମସ୍ତ ରାଜ୍ୟ ସମନ୍ୱିତ ଭାବେ କାର୍ଯ୍ୟ କରୁଥିବାରୁ ଏହା ଏକ ଅତ୍ୟନ୍ତ ଆନନ୍ଦଦାୟକ ବିଷୟ ସେ କହିଛନ୍ତି ଯେଉଁମାନେ ମୁଖା ଓ ସାନିଟାଇଜର୍ କଳାବଜାରୀ ସହ ସମ୍ପୁକ୍ତ ଥିବାର ପ୍ରମାଣିତ ହେବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କ୍ୟାବିନେଟ ସେକ୍ରେଟାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଗତକାଲି କ୍ୟାବିନେଟ ସଚିବ ରାଜୀବ ଗୌବା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୁଖ୍ୟ ସଚିବମାନଙ୍କ ସହ ଭିଡିଓ କନଫରେନ୍ନିଂ କରିଆରେ ସମୀକ୍ଷା କରିଥିଲେ ଏହି ରୋଗ ସମ୍ପର୍କରେ ସଚେତନ କରାଇବା ଅସୁସ୍ଥ ଲୋକଙ୍କ ଚିକିତ୍ସା ବ୍ୟବସ୍ଥା ସନ୍ଦିଗ୍ନ ସଂକ୍ରମିତଙ୍କୁ ପର୍ଯ୍ୟବେକ୍ଷଣରେ ରଖିବା ଚିକିତ୍ସା ଓ ପରୀକ୍ଷାନିରୀକ୍ଷା କ୍ଷେତ୍ରର ଦକ୍ଷତା ବୃଦ୍ଧି ମାସ୍କ ଏବଂ ଅନ୍ୟାନ୍ୟ ଉପକରଣର ଉପଲବ୍ଧ ଆଦି ବିଷୟରେ ରାଜ୍ୟମାନେ ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଥିଲେ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

ସେମାନେ ଏଯାଏଁ କରୋନାରେ ସଂକ୍ରମିତ ହୋଇଥିବାର ପ୍ରମାଣ ମିଳିନାହିଁ

ସେମାନଙ୍କୁ ଆସାମରେ ପରୀକ୍ଷାନିରୀକ୍ଷା କରାଯାଇଛି

ବିଭିନ୍ନ ବିମାନ ବନ୍ଦରରେ ଅଧିକରୁ ଅଧିକ କର୍ମଚାରୀ ମୁତୟନ କରାଯାଇ ବିଦେଶଗତ ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି

ସେମାନଙ୍କ ପିଲାମାନଙ୍କର କୌଣସି ଅସୁବିଧା ହେବ ନାହିଁ ବୋଲି ମନ୍ତ୍ରୀ ପରିବାରବର୍ଗଙ୍କୁ ପ୍ରତିଶ୍ରତି ଦେଇଥିଲେ

ଖୁବ୍ ଶୀଘ୍ର ନୂଆ କାର୍ଯ୍ୟସୂଚୀ ଘୋଷଣା କରାଯିବ ସେ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ସପ୍ତାହର ବାଂଲାଦେଶ ଗସ୍ତକୁ ସ୍ଥଗିତ ରଖାଯାଇଛି ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବିଭାଗର ମୁଖପାତ୍ର ରବୀଶ କୁମାର କହିଛନ୍ତି ଯେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଢାକା ଯାଇଥାଆନ୍ତେ କରୋନା ସଂକ୍ରମଣ ଯୋଗୁଁ ମୁଜିବୁର ରହମାନଙ୍କ ଶତବାର୍ଷିକୀ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଥିବାରୁ ଶ୍ରୀ ମୋଦି ଏବେ ଢାକା ଯିବେ ନାହିଁ ରିଭାଇଜ୍ ହୋଲି ରଙ୍ଗର ପର୍ବ ହୋଲି ଆଜି ସମଗ୍ର ଦେଶରେ ପାଳିତ ହେଉଛି ଏହା ମନ୍ଦ ଉପରେ ଭଲର ବିଜୟ ଏବଂ ବସନ୍ତ ଆଗମନର ଉସବଭାବେ ପାଳିତ ହୋଇଥାଏ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଏମ୍ ଭେଙ୍କୟାନାଇଡୁ ହୋଲି ଉପଲକ୍ଷେ ଅଭିନନ୍ଦନ କଣାଇଛନ୍ତି କରୋନା ଭୂତାଣୁ ସଂକ୍ରମଣ ଦୃଷ୍ଟିରୁ ସୁରକ୍ଷା ମୂଳକ ବ୍ୟବସ୍ଥା ସ୍ୱରୂପ ଏଥର ରାଷ୍ଟ୍ରପତି ଭବନରେ ପାରମ୍ପରିକ ହୋଲି ଉତ୍ସବ ଅନୁଷ୍ଠିତ ହେବ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏକାଧିକ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସଭାପତି କେପି ନଡ୍ଜା ପ୍ରମୁଖ କରୋନା ସଫକ୍ରମଣକୁ ଦୃଷ୍ଟିରେ ରଖି ହୋଲି ନ ଖେଳିବାକୁ ନିଷ୍କଭି ନେଇଛନ୍ତି ଏକ ଟୁଇଟ୍ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କରୋନା ସଂକ୍ରମଣକୁ ଦୂଷ୍ଟିରେ ରଖି ବିଶ୍ୱବ୍ୟାପି ସର୍ବସାଧାରଣ ଗୋଟିଏ ସ୍ଥାନରେ ଏକତ୍ର ନ ହେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ସେହି ଦୃଷ୍ଟିରୁ ଏବର୍ଷର ହୋଲି ମିଳନ କାର୍ଯ୍ୟକ୍ରମରେ ସେ ଭାଗ ନେବେ ନାହିଁ

ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଏହାକୁ ଉଦ୍ଘାଟନ କରିବେ ଜାତୀୟ ଅଭିଲେଖାଗାର ପରିସରରେ ଏହି ପ୍ରଦର୍ଶନୀ ଆୟୋଜିତ ହେଉଛି

ଏମାନେ ପୁଲୁୱାମା ଆକ୍ରମଣ ଘଟଣାରେ ସମ୍ପୃକ୍ତ ଆତଙ୍କବାଦୀମାନଙ୍କୁ ସାହାଯ୍ୟ ସହଯୋଗ କରିବାର ଅଭିଯୋଗ ହୋଇଛି

ଗତକାଲି ଅନ୍ୟ ଏକ ଘଟଣାରେ ସୋଫିଆନ ଜିଲ୍ଲାର ଏକ ଗାଁରେ ପୁଲିସର ଗୁଳିବିନିମୟରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି

ଗତକାଲି ସେ ରାଷ୍ଟ୍ରପତି ଭାବେ ଶପଥ ନେଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦୀ ଅବଦୁଲା ଅବୁଦୁଲା ଏକ ସମାନ୍ତରାଳ ଉହବରେ ଯୋଗଦେଇଥିଲେ ଏଭଳି ଘଟଣା ଦେଶରେ ରାଜନୈତିକ ସଂକଟ ସୃଷ୍ଟି କରିବ ବୋଲି ଅନୁମାନ କରାଯାଉଛି ଆଗକୁ ତାଲିବାନ ସହ ଶାନ୍ତି ଆଲୋଚନା ଥିବାକୁ ଏହି ସଫକଟ ଅଧିକ ଗୁରୁତର ହୋଇପାରେ ଘନୀଙ୍କ ଶପଥଗ୍ରହଣ ଉତ୍ସବରେ ବହୁ ଲୋକ ଯୋଗଦେଇଥିଲେ ବିଦେଶରୁ ଆସିଥିବା ବ୍ୟକ୍ତିବିଶେଷ କଟନୀତିଜ୍ଞ ଏବଂ ବରିଷ୍ଠ ରାଜନେତାମାନେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଥିଲେ ଗତବର୍ଷ ସେପ୍ଟେମ୍ବର ମାସରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା